ଆସେମ୍କି ଇଲେକ୍ସନ୍ ରାଜସ୍ଥାନ ତେଲେଙ୍ଗାନା ରାଜ୍ୟ ପାଇଁ ଗତକାଲି ଅନୁଠ୍ଠେତ ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ୍ୟ ବିଧାନସଭା ବାଚସ୍କତି କେଳାସ ମେଘୱାଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପିସିସି ମୁଖ୍ୟ ସଚିନ ପାଇଲଟ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିପି ଯୋଶୀ ଗିରିଜା ବ୍ୟାସ ଏବଂ ମହାଦେବ ସିଂ ଖଶ୍ଚେଲା ଆଦି ପ୍ରମୁଖ ନେତାମାନେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିଜେପି ପ୍ରାର୍ଥୀଙ୍କର ମୃତ୍ୟୁ ଯୋଗୁଁ ଆଲୱାର ଜିଲ୍ଲାର ରାମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣକୁ ବାତିଲ କରିଦିଆଯାଇଛି

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ କେ ତାରକା ରାମାରାଓ ଏବଂ ବାଚସ୍କତି ମଧୁସ୍ତଦନ ଆଚାରୀଙ୍କ ଭଳି ପ୍ରମୁଖ ଟିଆର୍ଏସ୍ ନେତା ଏବଂ ପିସିସି ସଭାପତି ଉତ୍ତମ କୁମାର ରେଡ୍ଡୀ ଭଙ୍ଗ ବିଧାନସଭାର ବିରୋଧୀଦଳ ନେତା କେ ଜାନା ରେଡ୍ଡି ତଥା ବିଜେପି ରାଜ୍ୟ ସଭାପତି କେ ଲକ୍ଷ୍ମଣ ଏବଂ ଏଆଇଏମ୍ଆଇଏମ୍ ନେତା ଆକବରୁଦ୍ଦିନ ଓଓ୍ବେସି ଆସନ୍ତା ମଙ୍ଗଳବାର ଦିନ ଛତିଶଗଡ଼ ମଧ୍ୟପ୍ରଦେଶ ଓ ମିକୋରାମ ସହିତ ଏହି ଦୁଇ ରାଜ୍ୟର ମଧ୍ୟ ଭୋଟ୍ ଗଣନା ହେବ

ବିଜେପି ଡେଲିଗେସନ୍ ତେଲେଙ୍ଗାନା ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ କାଳରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ କଥିତ ଅର୍ଥ ବଦଳରେ ସମ୍ବାଦର ବ୍ୟବହାର ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜେପି ନଡ୍ରା ଏବଂ ମୁକ୍ତାର ଆବାସ ନକ୍ବିଙ୍କୁ ନେଇ ଗଠିତ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି

ଶ୍ରୀ ନକ୍ବି କହିଛନ୍ତି ଏହା ନିର୍ବାଚନ ଆଚରଣ ବିଧିକୁ ଲଂଘନ କରୁଛି କାରଣ ଶ୍ରୀ ଗାନ୍ଧୀ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରିଥିଲେ ବିଜେପି ରାଜସ୍ଥାନର କେତେକ ଅଞ୍ଚଳରେ ବୁଥ୍ ଜବରଦଖଲ ଅଭିଯୋଗ କରିବା ସହିତ ସେହି ସବୁ ସ୍ଥାନରେ ସାନି ନିର୍ବାଚନ ପାଇଁ ଦାବି କରିଛି

ଏହି ଦୁଇ ମାମଲାର ବିଚାର ଗୁଜୁରାଟରୁ ମୁମ୍ଯାଇକୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିଲେ

ସୁରେଶ ପ୍ରଭୁ କେନ୍ଦ୍ର ବାଣିଜ୍ୟ ଶିଳ୍ପ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ଦେଶରେ ଥିବା ଗୁରୁତ୍ୱପୂର୍ଣ୍ଣ କ୍ଷୁଦ୍ର କୃଷିକ୍ଷେତ୍ରଗୁଡ଼ିକରେ ନୂତନ କୌଶଳ ଉପଯୋଗ କରି ଶସ୍ୟ ଉତ୍ପାଦନ ପରିମାଣ ବୃଦ୍ଧି କରିବାର ସୁଯୋଗ ରହିଛି ପାଣାଜିଠାରେ ଚାଲିଥିବା ଷ୍ଟାର୍ଟ ଅପ୍ ଇଣ୍ଡିଆ ଗ୍ଲୋବାଲ୍ ଭେଞ୍ଚର୍ କ୍ୟାପିଟାଲ୍ ଶିଖର ସମ୍ମିଳନୀରେ ଶ୍ରୀ ପ୍ରଭୁ ଯୋଗଦେଇ କହିଛନ୍ତି ଯେ ଷ୍ଟାର୍ଟ୍ ଅପ୍ ପାଇଁ ଭାରତରେ ଅନେକ ସୁଯୋଗ ରହିଛି ଯାହାକି ଦେଶର ବିକାଶ ପାଇଁ ଏକ ଇଞ୍ଜିନ ସ୍ୱରପ ଅଟେ କେନ୍ଦ୍ର ସରକାର ଶିଳ୍ପ ସେବା ଏବଂ କୃଷି କ୍ଷେତ୍ରରେ ଅଧିକ ସଫଳତା ଆଶିବା ପାଇଁ ବ୍ୟାପକ ବିଶ୍ଳେଷଣ କରୁଛନ୍ତି ଅଭିବୃଦ୍ଧି ହାରକୁ ନୂତନ ସ୍ତରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି

ବିଶ୍ୱ ତୈଳ ବଜାର ଚାହିଦାକୁ ଦୂଷ୍ଟିରେ ରଖି ଏହା କରାଯାଇଛି

ଗତକାଲି ଭିଏନାରେ ଓପିଇସି ସଭ୍ୟ ଏବଂ ଏହାର ସହଯୋଗୀମାନଙ୍କ ବୈଠକ ପରେ ଇରାକ ତୈଳ ମନ୍ତ୍ରୀ ଥାମର ଆବ୍ବାସ ଅଲ୍ ଘଧ୍ବନ୍ ଏହା କହିଚ୍ଚନ୍ତି ଏହି ଚୁକ୍ତି ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ ଓପିଇସି ଏବଂ ଏହାର ସହଯୋଗୀ କହିଛନ୍ତି ଯେ ସମଗ୍ର ବିଶ୍ୱର ଅଶୋଧିତ ତୈଳ ଉତ୍ପାଦନରେ ସେମାନଙ୍କର ଭାଗିଦାରୀ ପ୍ରାୟ ଅର୍ଦ୍ଧାଧିକ ଥିଲାବେଳେ ଦୁଇମାସ ଭିତରେ ତୈଳ ଦର ହ୍ରାସ ଘଟିଛି ବୈଠକ ପୂର୍ବରୁ ସାଉଦି ଆରବ କହିଛି ତୈଳ ଦର ହ୍ରାସ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ଦୃଷ୍ଟିକୁ ବିଚାରକୁ ନିଆଯିବ ଜାପାନ ଫରେନ୍ ୱାର୍କର୍ସ ଜାପାନ ସରକାର ଦେଶରେ ଦୀର୍ଘ ସମୟ ଧରି ଚାଲିଥିବା ଶ୍ରମିକ ନିଅଣ୍ଟ ପରିସ୍ଥିତିର ମୁକାବିଲା ପାଇଁ ବିଦେଶୀ ଶ୍ରମିକ ଆଣିବା ସକାଶେ ଏକ ନୂଆ ଆଇନ ପ୍ରଶୟନ କରିଛନ୍ତି

ଯେଉଁ ବିଦେଶୀ ନାଗରିକ ଏହିସବୁ କ୍ଷେତ୍ରରେ ଅଧିକ ଯୋଗ୍ୟତା ଅର୍ଜନ କରିଥିବେ ଏବଂ କ୍ଲିଷ୍ଟ ଜାପାନୀ ଭାଷାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନଙ୍କୁ ଏଭଳି ଭିସା ପ୍ରଦାନ କରାଯିବ ଯାହାର ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇ ପାରିବ ଏବଂ ସେମାନେ ତାଙ୍କ ପରିବାରକୁ ଜାପାନ ନେବା ସହିତ ସେଠାକାର ନାଗରିକ ହୋଇପାରିବେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଜାପାନ ପାର୍ଲାମେଷ୍ଟକୁ କହିଛନ୍ତି ଏହି ନୂଆ ଆଇନ ଆସନ୍ତାବର୍ଷ ଏପ୍ରିଲ୍ରୁ କାର୍ଯ୍ୟକାରୀ ହେବ

ଆମର ହସ୍ତଗତ ହୋଇଥିବା ଶେଷ ସମ୍ବାଦ ଅନୁଯାୟୀ ବର୍ଷା ଯୋଗୁଁ ଏବେ ଖେଳ ବନ୍ଦ ରହିଛି ହକି ଭ୍ରବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ରେ ଆକି ଭାରତ ଏହାର ପୁଲ୍ ସି ର ଶେଷ ମ୍ୟାଚ୍ରେ କାନାଡାକୁ ଭେଟିବ ଟ୍ରର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ସିଧାସଳଖ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଜି ଭାରତ କାନାଡାକୁ ପରାସ୍ତ କରିବାକୁ ଚାହିଁବ ଭାରତ ଏ ପର୍ଯ୍ୟନ୍ତ ତା'ର ଗ୍ରପ୍ରେ ଅପରାଜିତ ରହିଛି